ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ

ପ୍ରଧାନମନ୍ତ୍ରୀ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ ମନ୍ତକୁ ଉଭୟ ଭାରତ ଓ ବିଶ୍ୱ ପାଇଁ ଲାଗ୍ର କରାଯିବ ଭାରତରେ କାରଖାନାମାନ ସ୍ଥାପନ କରିବାକୁ ସେ ଆନ୍ତର୍ଜାତିକ ସ୍ତରର ବଡ ବଡ ପ୍ରତିରକ୍ଷା ଶିଳ୍ପଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି ସେ କହିଛନ୍ତି ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗମାନ ରହିଛି ଗତକାଲି ଲକ୍ଷ୍ମୌଠାରେ ପ୍ରତିରକ୍ଷା ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତରେ ଚାହିଦା ଓ ଗଣତନ୍ତ ଥିବା ସହ ସରକାର ଠିକ୍ ଦିଗରେ ନିଷ୍ପଭି ଗ୍ରହଣର କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଦେଶରୁ ଅସ୍ତ୍ରଶସ୍ତ ଆମଦାନୀ କମ୍ କରିବା ସଙ୍ଗେ ସଙ୍ଗେ ଦେଶରେ ସେଗୁଡ଼ିକର ଉତ୍ପାଦନ କରିବା ପାଇଁ ତାଙ୍କ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଲକ୍ଷ୍ନୌରେ ଚାଲିଥିବା ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀର ଶୀର୍ଷକ ଭାରତ କ୍ରମବର୍ଦ୍ଧିଷ୍ଟ୍ର ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର ରହିଛି

ପିଏମ୍ କୋକ୍ରାଝର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାକାଲି ଆସାମର କୋକରାଝରଠାରେ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଡୋ ରାଜିନାମା ସ୍ୱାକ୍ଷରିତ ହେବା ପରେ ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆସାମ ସରକାର ରାଜ୍ୟର ବିବିଧତାର ପ୍ରଦର୍ଶନ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଚ୍ଛନ୍ତି ପ୍ରେକ୍ ମର୍ସି ନିର୍ଭୟା ସାମୁହିକ ବଳାକ୍କାର ଓ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋଟେଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର କରିଥିବା ଆବେଦନର ଆସନ୍ତାକାଲି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି

କେନ୍ଦ୍ରସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ କେ ଏମ୍ ନଟରାଜ ଦୋଷୀମାନଙ୍କର ସମୀକ୍ଷା ପିଟିସନ ଗୁଡ଼ିକ ଖାରଜ ହୋଇଯିବା ସତ୍ତ୍ୱେ ଜେଲ୍ କର୍ତ୍ତୂପକ୍ଷ ସେମାନଙ୍କୁ ଫାଶୀ ଦେଇପାରୁନାହାନ୍ତି ବୋଲି ଆକି ସୁପ୍ରିମକୋର୍ଟରେ ଜଣାଇଛନ୍ତି

ଜଷ୍ଟିସ ଏନ୍ଭି ରମଣନା ସଞ୍ଜିବ ଖାନ୍ନା ଓ କ୍ରିଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି

ପ୍ରଧାନ ବିଚାରପତି ଏସ୍ଏବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସାବରିମାଳା ମନ୍ଦିର ସମେତ ବିଭିନ୍ନ ଧର୍ମପୀଠ ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ଉପରେ କଟକଶା ସଂକ୍ରାନ୍ତୀୟ ମାମଲା ଗ୍ରଡ଼ିକର ଶ୍ରଣାଣି କର୍ତ୍ତିବା ପରିପ୍ରେକ୍ଷୀରେ ଏହି ପ୍ରଶ୍ମ ଉଠିଛି ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କଷ୍ଟିସ ଆର୍ ଭାନ୍ଦ୍ରମତି ଅଶୋକ ଭ୍ଷଣ ଏଲ୍ ନାଗେଶ୍ୱର ରାଓ ଏମ୍ଏନ୍ ଶାନ୍ତାନାଗୋଦର ଏସ୍ଏନଙ୍କାର ଆର୍ସୁଭାଷ ରେଡ୍ରି ବିଆର୍ଗବାଇ ଓ ସୂର୍ଯ୍ୟକାନ୍ତ ଅଛନ୍ତି

ବେଙ୍ଗାଲୁରୁସ୍ଥିତ ରାଜଭବନରେ ରାଜ୍ୟପାଳ ବକ୍ତୁଭାଇବାଲା ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଲେଫ୍ଟ କଂଗ୍ରେସ ପ୍ରୋଟେଷ୍ଟ କଂଗ୍ରେସ ଓ ବାମପନ୍ଥୀ ଦଳମାନେ ଆଜି ପାର୍ଲାମେଣ୍ଟ ପରିସରସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିପିସିଏଲ୍ ଓ ଏଲ୍ଆଇସିରୁ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ ସେମାନେ ସ୍କୋଗାନ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଜନବିରୋଧୀ ବୋଲି ସେମାନେ ଦୋଷାରୋପ କରିଚ୍ଛନ୍ତି ଦିଲ୍ଲୀ କ୍ୟାମ୍ପେନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆଜି ସଂଧ୍ୟାରେ ଶେଷ ହେଉଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି

ଆସନ୍ତା ମଙ୍ଗଳବାର ଦିନ ଭୋଟ୍ଗଣତି ହେବ ଇସି ଦିଲ୍ଲୀ ପୁଲିସ ନିର୍ବାଚନ କମିଶନ ଦିଲ୍ଲୀ ପୁଲିସ ଡିସିପି ରାଜେଶ ଦେଓ ସାହିନବାଗରେ ଗୁଳି ଚଳେଇଥିବାବ୍ୟକ୍ତିଙ୍କୁ ଆମ୍ ଆଦ୍ମୀ ପାର୍ଟି ସହ ଯୋଡ଼ି ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇ ଦେଇଛନ୍ତି କମିଶନ କହିଛନ୍ତି ଯାଞ୍ଚ ରାଜନୈତିକ ସ୍ଥିତି ଉପରେ ପ୍ରଭାବ ପକାଇବ ଏବଂ ଶ୍ରୀ ଦେଓଙ୍କ ଆଚରଣ ଅବାଧ ଓ ନିରପେକ୍ଷ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରିବେ

ଗତ ମଙ୍ଗଳବାର ଦିନ ଶ୍ରୀ ଦେଓ ଜାତୀୟ ରାଜଧାନୀର ସାହିନବାଗରେ ଗୁଳି କରିଥିବା ବ୍ୟକ୍ତି ଆମ୍ ଆଦ୍ମି ପାର୍ଟିର ସଦସ୍ୟ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ

ଦେଶରେ ଆର୍ଥକ ମନ୍ତୁରତା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ ଆଣିନାହିଁ

ମୁଦ୍ରାନୀତି କମିଟି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ଏହି ନୀତି ବଳବତ୍ତର ରଖିବାକୁ ନିଷ୍କଭି ନେଇଛି ଏଥିସହିତ ମୁଦ୍ରାସ୍କିତୀ ହାର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ତା'ର ପ୍ରଚେଷ୍ଟା ଜାରି ରଖିବ

ଏଥିସହିତ ଅର୍ଥନୀତି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଧ୍ୟାନ ଦିଆଯିବ

ଚୀନ୍ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରଣାଳୟ କହିଛି ଖୁବ୍ଶୀଘ୍ର ଏହି ଭ୍ତାଣ୍ରକ୍ ମାରିବା ପାଇଁ ପ୍ରସ୍ତୁତ କରାଯାଇଥିବା ରେମ୍ଡେକିବିର୍ ଔଷଧ ଖୁବ୍ଶୀଘ୍ର ଆସି ପହଞ୍ଚବ ଏହି ଔଷଧ କରୋନା ଭୂତାଣୁକୁ ମାରିବ କି ନାହିଁ ସେଥିପାଇଁ ଏହାର ଗବେଷଣାଗାର ପରୀକ୍ଷା କରାଯିବ ଏହି ଔଷଧକୁ ଇବୋଲା ସଂକ୍ରମଣ ସମୟରେ ବ୍ୟବହାର କରାଯାଉଥିଲା